ଏହି ପରିପ୍ରେକ୍ଷୀରେ ମାଓ ପ୍ରବଣ ଅଞ୍ଚଳରେ ହାଇ ଆଲର୍ଟ ଜାରୀ କରାଯିବା ସହ କମ୍ନିଂ ଅପରେସନ ଆରମ୍ ହୋଇଛି

ରାଜ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଡକୁର ଯତିନ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ଭୁବନେଶ୍ୱରଠାରେ ଅନୁଷ୍ବିତ ଏକ ସାମ୍ଘାଦିକ ସମ୍ମିଳନୀରେ ଡକୁର ମହାନ୍ତି ଏହି ସୂଚନା ଦେଇଛନ୍ତି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ବିଙ୍କପ୍ତି ପ୍ରକାଶ କରାଯାଇଛି

ବିଜେପିକୁ ଫେରିବା ପରେ ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଦେଶରେ ନୂଆ ପରିବର୍ଉନ ପାଇଁ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ

ଏହା ସହ ପ୍ରଧାନମନ୍ତୀ ନରେନ୍ଦ ମୋଦିଙ୍କ ବିଜୟ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି

ଏହିସବ୍ ଟଙ୍କା କେଉଁଠ୍ ଆସିଲା କେଉଁଠିକୁ ଯାଉଥିଲା ସେ ନେଇ ତଦନ୍ତ ଚାଲିଛି

ସାଧାରଣ ନିର୍ବାଚନକୁ ବିରୋଧ କରି କମୁନିଷ୍ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଛି ଆଜି ସକାଳେ ରାଇଘର ପୋଲିସ୍ ପାଟ୍ରୋଲିଂ ସମୟରେ ଏହି ପୋଷ୍ଟର ଓ ବ୍ୟାନର୍ ଜବତ କରିଛି ଦିନକୁ ଦିନ ଗ୍ରୀଷ୍କ ପ୍ରବାହ ବୃଦ୍ଧି ପାଉଥିବାରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳସଂକଟ ଦେଖାଦେଇଛି

ସୂଚନାଯୋଗ୍ୟ ବନକଲାଗି ନୀତି ମହାପ୍ରଭୁଙ୍କର ଏକ ଗୁପ୍ତ ସେବା ଓ ପ୍ରାୟ ଚାରିଘକ୍ଷାର ସେବା ହୋଇଥାଏ